ଦେଶର ମହାକାଶ କ୍ଷେତ୍ରରେ ବେସରକାରୀ କ୍ଷେତ୍ରର ଅଂଶଗ୍ରହଣ ବୃଦ୍ଧି ନିଷ୍ପଭିକୁ କ୍ୟାବିନେଟ୍ ଅନୁମୋଦନ କରିଛି

କ୍ୟାବିନେଟ୍ ଜାବ୍ଡେକର ବ୍ୟାଙ୍କିଙ୍ଗ୍ ପଶୁପାଳନ ଓ ମୁଦ୍ରା ଯୋଜନା କ୍ଷେତ୍ରରେ ଐତିହାସିକ ସଂସ୍କାରମାନ ଅଶାଯାଇଥିବା ବିଷୟରେ ସରକାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୃଷ୍ଣିତ କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ନିଷ୍କଭି ନିଆଯାଇଛି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍କତ୍ତି ସମ୍ପର୍କରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସ୍ବଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ସହରାଞ୍ଚଳ ସମବାୟ ବ୍ୟାଙ୍କ୍ ଓ ରାଜ୍ୟ ସମବାୟ ବ୍ୟାଙ୍କ୍ଗୁଡ଼ିକ ସିଧାସଳଖ ରିଜର୍ଭ ବ୍ୟାଙ୍କ୍ର ତତ୍ୱାବଧାନରେ କାର୍ଯ୍ୟ କରିବ ଏହାଦ୍ୱାରା ସେହି ବ୍ୟାଙ୍କ୍ଗୁଡ଼ିକର କମାଖାତାଧାରୀମାନଙ୍କ ଆର୍ଥିକ ସୁରକ୍ଷା ନିଣ୍ଣିତ ହୋଇପାରିବ

ସରକାର ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି କରିବେ ଶ୍ରୀ ଜାବଡେକର କହିଛନ୍ତି ଉତ୍ତର ପ୍ରଦେଶର କୁଶିନଗର ଜିଲ୍ଲାରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରିବାକୁ ସରକାର ନିଷ୍କଭି ନେଇଛନ୍ତି ବୌଦ୍ଧସ୍ଥଳୀଗୁଡ଼ିକୁ ସଂଯୋଗ କରାଯିବା ଦ୍ୱାରା ଆନ୍ତର୍ଜାତିକ ପର୍ଯ୍ୟଟନକୁ ମିଳିବାକୁ ଥିବା ପ୍ରୋହାହନ ବିଷୟ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ସାରନାଥ ଓ ଗୟା ଭଳି ବୌଦ୍ଧପୀଠଗୁଡ଼ିକର ବିକାଶରେ ଏହା ସହାୟତା କରିବ

ଏହି ଯୋଜନା ଅଧୀନରେ ଦୁଗ୍ଧ ଏବଂ ପଶୁଖାଦ୍ୟ ଲାଗି ଆର୍ଥିକ ସହାୟତା ଦେବାଲାଗି ବ୍ୟବସ୍ଥା କରାଯାଇଛି ବିଭିନ୍ନ ଚାଷୀ ଉତ୍ପାଦକ ସଂସ୍ଥା ଏମ୍ଏସ୍ଏମ୍ଇ ଘରୋଇ କମ୍ପାନୀ ତଥା ବ୍ୟକ୍ତିବିଶେଷ ଏହି ଯୋଜନାର ସୁବିଧା ନେଇପାରିବେ

ଏଥିସହିତ ଦେଶରେ ଉପଲହ୍ଧ ଆମର ମହାକାଶ ଜ୍ଞାନକୌଶଳ ତଥା ଭିତ୍ତିଭୂମିର ଉପଯୁକ୍ତ ବ୍ୟବହାର ସୁନିଣ୍ଚିତ କରିବା ଦିଗରେ ମଧ୍ୟ ଏହା କାର୍ଯ୍ୟ କରିବ ବୋଲି ଡକୁର ସିଂହ କହିଛନ୍ତି

କରୋନା ବୈଶ୍ୱିକ ମହାମାରୀ ଯୋଗୁଁ ଆବେଦନକାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ଼ ସିବିଡିଟି ଏହି ନିଷ୍କଭି ନେଇଛି

ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ମତାମତ ଲୋଡ଼ିଛନ୍ତି

ରାଜନାଥ ରୁଷ୍ ଭିଜିଟ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ଓ ରୁଷ ମଧ୍ୟରେ ସମ୍ପର୍କ ଘନିଷ୍ଠ ଭାଗିଦାରୀ ସହଯୋଗ ଉପରେ ପର୍ଯ୍ୟବେଶିତ ଦୂଇ ଦେଶ ମଧ୍ୟରେ ସମ୍ପର୍କର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି ସେ କହିଛନ୍ତି ଭାରତ ଓ ରୁଷ ମଧ୍ୟରେ ଥିବା ସାମରିକ ଚୁକ୍ତିଗୁଡ଼ିକ ବଳବତ୍ତର ରହିବ ବୋଲି ରୁଷ ପ୍ରତିଶ୍ରତି ଦେଇଛି କିଛି କ୍ଷେତ୍ରରେ ଏଭଳି ଚୁକ୍ତିଗୁଡ଼ିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନିଆଯିବା ବିଷୟ ପ୍ରତିରକ୍ଷା ମନ୍ତ୍ରୀ ଜଣାଇଛନ୍ତି ରୂଷ ଉପପ୍ରଧାନମନ୍ତ୍ରୀ ୟୁରୀ ବୋରିସୋବ୍ଙ୍କ ସହ ଗତକାଲି ମସ୍କୋରେ କଥାବାର୍ତ୍ତା କରିବା ପରେ ଶ୍ରୀ ସିଂହ ସାମ୍ବାଦିକମାନଙ୍କୁ ଏହା ଜଣାଇଛନ୍ତି

ରୁଷ ସହ ବନ୍ଧୁତାକୁ ଏକ ସ୍ୱତନ୍ତ୍ର ସମ୍ପର୍କ ଭାବେ ବର୍ଷ୍ଣନା କରି ଶ୍ରୀ ସିଂହ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଉପୁଜିଥିବା ସମସ୍ତ ପ୍ରତିକ୍ୱଳ ପରିସ୍ଥିତି ସତ୍ତ୍ୱେ ଭାରତ ଓ ରୂଷ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ସବ୍ ସ୍ତରରେ ଭଲ ରହିଛି ଇଣ୍ଡିଆ ଚୀନ୍ ଡିସ୍କସନ୍ ଭାରତ ଚୀନ୍ ସୀମା ତଥା ପୂର୍ବ ଲଦାଖ୍ର ସତ୍ୟତମ ସ୍ଥିତି ସମ୍ପର୍କରେ ଉଭୟ ଦେଶ ମଧ୍ୟରେ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଛି

ଉଭୟ ପକ୍ଷ ବାସ୍ତବ ନିୟନ୍ତ୍ରଣ ରେଖାକୃ ସମ୍ମାନ ଦେବା ସହ ଆବଶ୍ୟକ ନିୟମ ପାଳନ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ପୂର୍ବ ଏସିଆ ବିଭାଗ ଯୁଗ୍ନ ସଚିବ ଏହି ବୈଠକରେ ଭାରତୀୟ ପ୍ରତିନିଧ୍ ଦଳର ନେତୃତ୍ୱ ନେଇଥିଲାବେଳେ ଚୀନ୍ର ନେତୃତ୍ୱ ନେଇଥିଲେ ସୀମା ଓ ସାମୁଦ୍ରିକ ବ୍ୟାପାରର ମହାନିର୍ଦ୍ଦେଶକ ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷର୍ ଜାରି କରାଯାଇଥିବା ଏକ ବିବୃତ୍ତିରେ କୃହାଯାଇଛି ଗତ ସପ୍ତାହରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ତାଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୟି ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଉପରେ ପ୍ରାଧାନ୍ୟ ଦିଆଯାଇଛି ଏହାର ଅଂଶସ୍ୱରୂପ ଉଭୟ ପକ୍ଷ ବାସ୍ତବ ନିୟନ୍ତ୍ରଣ ରେଖା ନିକଟର୍ ପର୍ଯ୍ୟାୟକ୍ରମେ ନିଜ ନିଜର ସୈନ୍ୟ ପ୍ରତ୍ୟାହାର କରିବେ ଦୂଇ ଦେଶ ମଧ୍ୟରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ବୃଦ୍ଧି କରିବା ତଥା ସୀମାରେ ଶାନ୍ତି ପ୍ରତିଷ୍ଠା କରିବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି ସେହିଭଳି ବର୍ତ୍ତମାନ ସୀମାରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମନ କରିବା ଲାଗି ଉଭୟ ଦେଶ କୂଟନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା କରିବାକୁ ସ୍ଥିର ହୋଇଛି

ଦେଶରେ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ନମ୍ରନା ପରୀକ୍ଷା

ମନ୍ତ୍ରଣାଳୟ କହିଛି ସ୍କୁଲ୍ ଶିକ୍ଷା ଲାଗି ଏକ ଜାତୀୟ ପାଠ୍ୟକ୍ରମ ଡାଞ୍ଚା ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ଏହି ନୃତନ ଡାଞ୍ଚା ଅନୁଯାୟୀ ଏନ୍ସିଆର୍ଟି ବିଭିନ୍ନ ପାଠ୍ୟପୁସ୍ତକରେ ଆବଶ୍ୟକ ପରିବର୍ତ୍ତନ କରିବ ବିଭିନ୍ନ ବିଷୟର ବିଶେଷଜ୍ଞମାନେ ଏ ଦିଗରେ କାର୍ଯ୍ୟ କରିବା ସହିତ ଆସନ୍ତା ଡିସେମ୍ବର ସୁଦ୍ଧା ଏକ ଅନ୍ତରୀଣ ରିପୋର୍ଟ ଦାଖଲ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ନୃତନ ଢାଞ୍ଚା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି ସେହିଭଳି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ପ୍ରସ୍ତୁତ କରି ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଥିବା ସ୍ୱୟଂପ୍ରଭା ଚ୍ୟାନେଲ୍ ମାଧ୍ୟମରେ ପ୍ରସାରଣ କରିବାକୁ ଏନ୍ସିଆର୍ଟିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି ଏକ୍ନପର୍ଟ ସ୍ୱିକ୍ ଆକାଶବାଣୀରେ ପ୍ରସାରଣ କରାଯାଉଥିବା ଆମର ଏକ୍ୱପର୍ଟ ସ୍ୱିକ୍ କାର୍ଯ୍ୟକ୍ରମରେ କୋଭିଡ୍ ନାଇଣ୍ଟିନ୍ ସମ୍ପର୍କରେ ପ୍ରମୁଖ ଚିକିହକଙ୍କ ମତାମତକୁ ଆମେ ଉପସ୍ଥାପନ କରୁଛୁ ମେଦାନ୍ତ ହସ୍କିଟାଲ୍ର ମାନସିକ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ଡାକ୍ତର ସୌରଭ ମେହରୋତ୍ରା ଆକାଶବାଣୀକୁ କହିଛନ୍ତି ଲୋକମାନେ ସକାରାତ୍କକ ଚିନ୍ତାଧାରା ପାଇଁ ବହି ପଢ଼ିବା ଗୀତା ଶୁଣିବା ସହ ବ୍ୟାୟାମ ଆଦି କରିବା ଉଚିତ